କୋବିଡ୍ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା' ସଂକ୍ରମିତ ହୋଇ ଚିକିିିିତ ହେଉଥିବା ଲୋକମାନଙ୍କ ସଂଖ୍ୟାର ସାଢ଼େ ତିନିଗୁଣକୁ ବୃଦ୍ଧି ପାଇଛି

ଦେଶରେ ନମୁନା ପରୀକ୍ଷା ବୃଦ୍ଧି କରାଯିବାକୁ ଅହରହ ଉଦ୍ୟମ କରାଯାଉଛି

ନମ୍ରନା ପରୀକ୍ଷା ବୃଦ୍ଧି ପାଇବା ସହିତ ସଂକ୍ରମିତ ଲୋକଙ୍କ ସଂଖ୍ୟା ରେକର୍ଡ ମାତ୍ରାରେ ହ୍ରାସ ପାଇବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନମୁନା ପରୀକ୍ଷା ସଂକ୍ରମିତମାନଙ୍କ ଚିହ୍ନଟ ଓ ଚିକିସ୍ତା ରଣକୌଶଳ ଯୋଗୁଁ ଏହି ସଫଳତା ହାସଲ କରାଯାଇଛି

ଦେଶରେ ନମୁନା ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି

ଚେନ୍ନାଇରେ ଦୁଇଟି ପ୍ରମୁଖ ଚିକିହା ଅନୁଷ୍ଠାନ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିଛନ୍ତି

ଏହି ପ୍ରତିଷେଧକକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରା କେନିକା ମିଳିତ ଭାବେ ବିକଶିତ କରିଛନ୍ତି ରାଜୀବ ଗାନ୍ଧୀ ଜେନେରାଲ୍ ହସିଟାଲ ଓ ଶ୍ରୀ ରାମଚନ୍ଦ୍ର ଉଚ୍ଚଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନରେ ପ୍ରତିଷେଧକର ପରୀକ୍ଷା କରାଯାଉଛି

ଦ୍ୱିତୀୟ ଓ ତୂତୀୟ ପର୍ଯ୍ୟାୟ ପରୀକ୍ଷା ଏକସଙ୍ଗରେ ଆରମ୍ଭ କରାଯିବା ବିଷୟରେ ଡକୁର ବିନୟଗମ୍ କହିଛନ୍ତି

ଏହାଦ୍ୱାରା ସଶସ୍ତ ବାହିନୀ କର୍ମଚାରୀମାନଙ୍କୁ ବଡ଼ ରିହାତି ମିଳିଛି ସଶସ୍ତ ବାହିନୀର ବହୁ କର୍ମଚାରୀଙ୍କର ଅନେକ ଆବେଦନ ବିଭିନ୍ନ ଆଞ୍ଚଳିକ ବେଞ୍ଚ୍ରେ ବିଚାର ଅପେକ୍ଷାରେ ରହିଛି

ସଶସ୍ତ ବାହିନୀର ଅବସରପ୍ରାପ୍ତ କର୍ମଚାରୀ ଅସୁବିଧା ଭୋଗ କରୁଥିବା କର୍ମଚାରୀମାନଙ୍କ ମାମଲା ଓ ବିଭିନ୍ନ ନିରାପଦ ସମ୍ଭନ୍ଧୀୟ ପ୍ରସଙ୍ଗ ଉପରେ ପ୍ରିନ୍ନପାଲ୍ ବେଞ୍ଚରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଶୁଣାଣି କରାଯାଉଛି ପ୍ରିନ୍ସପାଲ୍ ବେଞ୍ଚରେ ଶୁଣାଣି ପାଇଁ ଟ୍ରିବ୍ୟୁନାଲ୍ ଚେୟାରମ୍ୟାନ୍ ରାଜେନ୍ଦ୍ର ମୋହନ' ପ୍ରଧାନ ରେଜିଷ୍ଟ୍ରାର୍ ଡକ୍ଟର ରାକେଶ କୁମାରଙ୍କୁ ଶ୍ରେୟ ଦେଇଛନ୍ତି ଡକ୍ଟର ରାକେଶ କୁମାର ପ୍ରିନ୍ନପାଲ ବେଞ୍ଚରେ ଆବଶ୍ୟକ ସ୍ୱାସ୍ଥ୍ୟରକ୍ଷା ସ୍ଥବିଧା ବଜାୟ ରଖିବାକୁ ପରାମର୍ଶ ଦେଇଆସୁଛନ୍ତି କୋର୍ଟ ପରିସର ମଧ୍ୟରେ ସର୍ବନିମ୍ନ ସଂଖ୍ୟକ ଲୋକଙ୍କ ପ୍ରବେଶ ପାଇଁ ଅନ୍ତମତି ଦିଆଯାଉଛି ଓ ସେହି ସମୟରେ ଶାରୀରିକ ଦୂରତା ବଜାୟ ରଖିବା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି

ଏହି ଚିଠାକୁ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ଓ୍ୱେବ୍ସାଇଟ୍ରେ ଛଡ଼ାଯାଇଛି

ଏହି ନୀତି ଏବେ ଚିଠା ପର୍ଯ୍ୟାୟରେ ରହିଛି ଓ ସର୍ବସାଧାରଣଙ୍କଠାରୁ ମତାମତ ମିଳିବା ପରେ ଏହାକୁ ଚଡ଼ାନ୍ତ କରାଯିବ ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ସିଇଓ ଡକ୍ଟର ଇନ୍ଦୁଭୂଷଣ କହିଛନ୍ତି ଲୋକମାନଙ୍କ ସମ୍ପନ୍ଧୀୟ ବ୍ୟକ୍ତିଗତ ତଥ୍ୟ ଗୋପନୀୟତାର ସୁରକ୍ଷା ପାଇଁ ଏହି ନୀତି ଏପର୍ଯ୍ୟନ୍ତ ସର୍ବପ୍ରଥମ ପଦକ୍ଷେପ

ଶ୍ରୀ ସିଂ' ଏନ୍ସିସି ମହାନିର୍ଦ୍ଦେଶାଳୟର ମୋବାଇଲ୍ ଟ୍ରେନିଙ୍ଗ୍ ଆପ୍ର ଶୁଭାରୟ କରିବା ଅବସରରେ ଏହା କହିଛନ୍ତି ଏହି ଆପ୍ କ୍ୟାଡେଟ୍ମାନଙ୍କୁ ଦେଶବ୍ୟାପି ତାଲିମ ଦେବାରେ ସହାୟତା କରିବ ଶ୍ରୀ ସିଂ କହିଛନ୍ତି ଏନ୍ସିସି ଏକତା ଶୃଙ୍ଖଳା ଓ ସେବା ଭଳି ମୂଲ୍ୟବୋଧର ପାଳନ କରିଆସୁଛି ସେ କହିଛନ୍ତି ବହୁ ଏନ୍ସିସି କ୍ୟାଡେଟ୍ ପରବର୍ତ୍ତୀ ସମୟରେ ବଡ଼ବଡ଼ ପଦପଦବୀର ଅଧିକାରୀ ହେବାର ଦୃଷ୍ଟାନ୍ତ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ଅର୍ଜନ ସିଂ କ୍ରୀଡ଼ାବିତ୍ ଅଞ୍ଜଳି ଭାଗବତ୍ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ମନୋହର ପରିକର ଦିନେ ଏନ୍ସିସି କ୍ୟାଡେଟ୍ ଥିଲେ ବୋଲି ଶ୍ରୀ ସିଂ କହିଛନ୍ତି

ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି ବିଭିନ୍ନ ପ୍ରତ୍ନତାତ୍ତ୍ୱିକ ସ୍ଥାପତ୍ୟର ସଂରକ୍ଷଣ ଓ ପଞ୍ଜିକରଣ ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ପାନ ଅନୁସାରେ ସଂସ୍କୃତି ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛି ସେ କହିଛନ୍ତି ସେହି ମଣ୍ଡଳଗୁଡ଼ିକ ମଧ୍ୟପ୍ରଦେଶ ତାମିଲନାଡୁ ଉତ୍ତରପ୍ରଦେଶ କର୍ଣ୍ଣାଟକ ପଶ୍ଚିମବଙ୍ଗ ଓ ଗୁଜରାତରେ ସ୍ଥାପନ କରାଯିବ ଶ୍ରୀ ପଟେଲ କହିଛନ୍ତି ଏଥିପାଇଁ ତ୍ରିଚି ରାୟଗଞ୍ଜ ରାଜକୋଟ ଜବଲପୁର ଝାନ୍ସି ଓ ମେରଠ୍ କୁ ନୂଆ ମଣ୍ଡଳ ଭାବେ ଘୋଷଣା କରାଯାଇଛି

ସେଗୁଡ଼ିକ ମଧ୍ୟରେ ରପ୍ତାନୀ ବିକାଶ ନୀତି ଅନୁଷ୍ଠାନଗତ ଢାଞ୍ଚା ବ୍ୟବସାୟିକ ବାତାବରଣ ମୌଳିକ ଢାଞ୍ଚା ଓ ପରିବହନ ବ୍ୟବସ୍ଥା ଅନ୍ତର୍ଭୁକ୍ତ ଏହି ଅବସରରେ ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍କର ରାଜୀବ କୁମାର କହିଛନ୍ତି ଭାରତୀୟ ଅର୍ଥନୀତି ବିଶ୍ୱସ୍ତରରେ ଏକ ବୃହତ ରପ୍ତାନୀକାରୀ ରାଷ୍ଟ୍ର ହେବାକୁ ଯଥେଷ୍ଟ ସକ୍ଷମ

ଏହି ଦୁଇ ପରୀକ୍ଷା ଆସନ୍ତାମାସରେ ହେବାକୁ କାର୍ଯ୍ୟସ୍ତଚୀ ସ୍ଥିର ହୋଇଛି ଏ ସଂକ୍ରାନ୍ତରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଏନ୍ଟିଏ ମହାନିର୍ଦ୍ଦେଶକ ଡକୁର ବିନୀତ୍ ଯୋଶୀ କହିଛନ୍ତି ସମସ୍ତ ପରୀକ୍ଷାର୍ଥୀ ଓ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ